ସେମାନେ ହେଲେ ସିତୁ ମଲ୍କିକ ଝିଲି ବାଗ୍ ରଞିତା ମାଝୀ ଏବଂ ବିଶ୍ୱଜିତ୍ ପ୍ରଧାନ

ସମଗ୍ର ଦେଶର କୌଶସି ରାକ୍ୟରୁ ମନୋନୀତ ହୋଇଥିବା ପିଲାଙ୍କ ମଧ୍ଧରେ ଓଡ଼ିଶା ହେଉଛି ସର୍ବାଧକ

ଆସନ୍ତା ରବିବାର ନିର୍ବ୍ବାରିତ କାର୍ଯ୍ୟସ୍ଚୀ ଅନୁଯାୟୀ ଏହି ପରୀକ୍ଷା ଅନୁଷ୍ଠିତ ହେବ ପରୀକ୍ଷା ଘୁଞ୍ଚାଇବା ପାର୍ଇ ଦାୟର ହୋଇଥିବା ପିଟିସନକୁ ଓଡ଼ିଶା ହାଇକୋର୍ଟ ଖାରଜ କରି ଦେଇଛନ୍ତି

ଗିରଫ୍ ମହିଳା ହେଲେ ବିଞ୍ଚାରପୁର ଥାନା ବରପଦା ଗାଁର